କୁ ଆଶିଛି

ଏହି ଘଟଣାର ଅଭିଯୋଗ ଓ ପ୍ରତିଅଭିଯୋଗକୁ ଭିଭିକରି ପୁଲିସ୍ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଶ କରିଛି ପରିସ୍ଥିତି ଉପରେ ପୁଲିସ୍ ସଜାଗ ଦୃଷ୍ଟି ରଖିଛି

ମଦଦୋକାନ ବନ୍ଦ ପାଇଁ ମଦ ଦୋକାନ ଆଗରେ ଶାନ୍ତିପୂର୍ଶ୍ରି ଭାବେ ଧାରଶା ଅନଶନ ପ୍ରଦର୍ଶନ କରି ପ୍ରତିବାଦ କରୁଥିବା ଗ୍ରାମର ଶତାଧିକ ମହିଳାଙ୍କ ସହ ମଦଦୋକାନୀଙ୍ ବଚସା ହବାରୁ ଉ ଦୋକାନକୁ ଭାଙ୍ଗିଦେବା ପାଇଁ ଉଦ୍ୟମ କରିଥିଲେ ତେବେ ପୋଲିସ୍ ଅଟକାଇବାରୁ ପ୍ରତିବାଦ ଚଳାଇଥିବା ମହିଳା ଏବଂ ପୋଲିସ୍ ମଧ୍ଧରେ ମ୍ରହାଁମ୍ହିଁ ପରିସ୍ଥିତି ଉପୁଜିଥିଲା

ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ କରି ଅଭିଯୋଗକ୍ରମେ ଏହି କାଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି

ଗତକାଲି ଏହା ବଲାଙ୍ଗୀର ଜିଲ୍ଲାରୁ କଟକ ଓ ମିଦନାପୁର ଅଞ୍ଚଳକୁ ଆଛଦିତ କରିଛି

ଏହି ସମ୍ୟରେ ବାଲେଶ୍ୱର କଟକ ସୁନ୍ଦରଗଡ଼ ଭଦ୍ରକ ଏବଂ ଯାଜପୁର କିଲ୍ଲାରେ ପ୍ରବଳ ବର୍ଷା ହେବାର ସ୍ୟାବନା ରହିଛି